ମସ୍ୟଜୀବୀମାନେ ସମୁଦ୍ରକୁ ନ ଯିବାପାଇଁ ପରାମର୍ଶ ଦିଆଯାଇଛି

ମନ୍ କୀ ବାତ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କନ୍ୟାସନ୍ତାନମାନଙ୍କୁ ସମ୍ଭର୍ଦ୍ଧିତ କରି ନାରୀ ଶକ୍ତିର ଶୌର୍ଯ୍ୟ ଓ ଉପଲହ୍ବର ଗୁଣଗାନ କରିବାକୁ ଦେଶବାସୀଙ୍କୁ ଆହ୍ୱାନ ଜଣାଇଛନ୍ତି ଦୀପାବଳି ପର୍ବ ଅବସରରେ ଭାରତ୍ କୀ ଲକ୍ଷ୍ମୀ କାର୍ଯ୍ୟକ୍ରମ ନାମରେ ଯେଉଁ ଅଭିଯାନ ଆରମ୍ଭ ହୋଇଥିଲା ସେଥିପ୍ରତି ଦେଶର କୋଣ ଅନୁକୋଶରୁ ବିପୁଳ ଜନ ସମର୍ଥନ ମିଳିଥିବାରୁ ପ୍ରଧାନମନ୍ତ୍ରୀ ଏନେଇ ସନ୍ତୋଷ ପ୍ରକାଶ କରିଛନ୍ତି ଏହିଭଳି ଉଦାହରଣରୁ ଲୋକେ ପ୍ରେରଣା ନେବାକୁ ସେ ଆହ୍ୱାନ କଣାଇଛନ୍ତି ଆକାଶବାଣୀର ମନ୍ କୀ ବାତ୍ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବା ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତ୍ କୀ ଲକ୍ଷ୍ମୀ କାର୍ଯ୍ୟକ୍ରମ ଆରମ୍ଭ ହେବା ପରେ ଏ ସମ୍ପର୍କରେ ଅନେକ ପ୍ରେରଣାଦାୟୀ କାହାଣୀ ଓ ଘଟଣା ସୋସିଆଲ୍ ମିଡିଆରେ ପ୍ରକାଶ ପାଇଛି

ସର୍ଦ୍ଦାର ପଟେଲ୍ଙ୍କର ଲୋକଙ୍କୁ ସଙ୍ଗଠିତ କରିବା ଏବଂ ବିଭିନ୍ନ ମତବାଦର ଲୋକଙ୍କୁ ଏକାଠି କରିବାର ବିରଳ ପ୍ରତିଭା ଥିଲା ତତ୍କାଳୀନ ଗଡ଼କାତ ରାଜ୍ୟଗୁଡ଼ିକର ମିଶ୍ରଣ କରି ଭାରତକୁ ଏକ ଦୂତ୍ ସଂଘୀୟ ବ୍ୟବସ୍ଥାରେ ପରିଣତ କରିବାରେ ସର୍ଦ୍ଦାର ପଟେଲ୍ଙ୍କ ଅବଦାନ ଅବିସ୍କରଣୀୟ ବୋଲି ସେ କହିଛନ୍ତି

ଏକତା ପାଇଁ ଦୌଡ଼ ଏକାତ୍କର ପ୍ରତୀକ ଏବଂ ଏକ ଭାରତ ଶ୍ରେଷ୍ଠ ଭାରତର ନିଦର୍ଶନ ବୋଲି ପ୍ରଧାନମନ୍ତୀ କହିଛନ୍ତି

ଗୁର୍ ନାନକଦେବଙ୍କ ବାଶୀ ଓ ବାର୍ତ୍ତା ଭାରତ ସମେତ ସମଗ୍ର ବିଶ୍ୱକୁ ପ୍ରଭାବିତ କରିଛି ବୋଲି ସେ କହିଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ପର୍ବପର୍ବାଣି ମଣିଷ ମନରେ ନୂଆ ଚେତନା ଜାଗ୍ରତ କରେ ଏଥର ଦୀପାବଳିରେ ସ୍ଥାନୀୟ ସାମଗ୍ରୀ କିଣି ଉତ୍ସବ ପାଳନ କରିବାକୁ ସେ ଦେଶବାସୀଙ୍କୁ ନିବେଦନ କରିଛନ୍ତି

ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଦୀପାବଳିର ଅଭିନନ୍ଦନ ଜଣାଇବା ସହ ସେମାନଙ୍କର ସୁଖସମୃଦ୍ଧି କାମନା କରିଛନ୍ତି ପିଏମ୍ ଦିଓ୍ବାଲି ଏଲ୍ଓସି ନିୟନ୍ତ୍ରଣ ରେଖା ଅଞ୍ଚଳରେ ପହରା ଦେଉଥିବା ଯବାନଙ୍କ ସହ ଦୀପାବଳି ପାଳିବାପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଜମ୍ମୁ କାଶ୍ମୀରର ରାଜେରୀ ଜିଲ୍ଲାରେ ପହଞ୍ଚ୍ଚଛନ୍ତି ଯବାନମାନଙ୍କ ସହିତ କଥାବାର୍ତ୍ତାବେଳେ ସେମାନଙ୍କର ମହାନ୍ ସେବାପାଇଁ ଭାରତର ଜନସାଧାରଣଙ୍କ ପକ୍ଷରୁ ଶ୍ରୀ ମୋଦି ସେମାନଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି ଅନେକ ଟ୍ୱିଟ୍ରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯବାନମାନଙ୍କର ସତର୍କ ପହରା ଓ ଅଦମ୍ୟ ସାହସ ପାଇଁ ସମଗ୍ର ରାଷ୍ଟ୍ର ନିରାପଦ ରହିଛି ରାଜୌରୀରୁ ପ୍ରତ୍ୟାବର୍ତ୍ତନ କରିବା ଅବସରରେ ଶ୍ରୀ ମୋଦି ପଠାନ୍କୋଟ୍ ସ୍ଥିତ ବାୟୁସେନା ବିମାନ ଆଡ୍ରାରେ ଯବାନ ଓ କର୍ମଚାରୀମାନଙ୍କ ସହ କଥାବାର୍ତ୍ତା କରି ଖୁବ୍ ଆନନ୍ଦିତ ବୋଲି ଟ୍ୱିଟ୍ରେ କହିଛନ୍ତି ଆଜି ମଧ୍ୟ ଭାରତୀୟ ସେନାର ସାଞ୍ଜୁଆ ବାହିନୀ ଦିବସ ହୋଇଥିବାରୁ ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ବିଶେଷ ଗୁରୁତ୍ୱ ବହନ କରୁଛି

ରଆଦ୍ଠାରେ ଆରମ୍ଭ ହେଉଥିବା ଫ୍ୟୁଚର୍ ଇନ୍ଭେଷ୍ଟମେଣ୍ଟ ଇନିସିଏଟିଭ୍ ଏଫ୍ଆଇଆଇ ଫୋରମ୍ର ତୃତୀୟ ଅଧିବେଶନରେ ଶ୍ରୀ ମୋଦି ଉଦ୍ବୋଧନ ଦେବେ ସେହି ଗସ୍ତଦ୍ୱାରା ଉଭୟ ଦେଶ ମଧ୍ୟରେ ଥିବା ସମ୍ପର୍କ ଆହୁରି ସୁଦୃଢ଼ ହେବାର ଆଶା କରାଯାଉଛି

ସେଥିମଧ୍ୟରେ ଭାରତ ଚୀନ୍ ବ୍ରିଟେନ୍ ଆମେରିକା ଫ୍ରାନ୍ସ ଜର୍ମାନୀ ଦକ୍ଷିଣ କୋରିଆ ଓ କାପାନ ରହିଛନ୍ତି କିଙ୍ଗ୍ ସଲ୍ମାନ୍ଙ୍କ ଆମନ୍ତ୍ରଣକ୍ରମେ ଶ୍ରୀ ମୋଦି ସାଉଦି ଆରବ ଗସ୍ତ କର୍ତ୍ଛନ୍ତି ଏବଂ ଏହି ଗସ୍ତକାଳରେ ସେ ଦ୍ୱିପକ୍ଷୀୟ ଆଲୋଚନାରେ ମଧ୍ୟ ଭାଗ ନେବେ ଦିଓାଲି ଆଲୋକର ପର୍ବ ଦୀପାବଳି ଆଜି ସମଗ୍ର ଦେଶରେ ପାରମ୍ପରିକ ଉତ୍ପାହ ଓ ଉଦ୍ଦୀପନା ମଧ୍ୟରେ ପାଳନ କରାଯାଉଛି ବିପରୀତ ବୁଦ୍ଧି ଉପରେ ସଦ୍ବୁଦ୍ଧିର ବିଜୟକୁ ଏହି ଉତ୍ସବ ସ୍ୱଚାଇ ଥାଏ ଏହି ଅବସରରେ ଆକି ଲୋକମାନେ ଧନର ଦେବୀ ମା' ଲକ୍ଷ୍ମୀଙ୍କର ମଧ୍ୟ ଉପାସନା କରିଥା'ନ୍ତି

ସେମାନେ ମଧ୍ୟ ଘରର ଦ୍ୱାରଦେଶକୁ ଚିତା ଝୋଟି ଓ ରଙ୍ଗୋଲିରେ ଭରିଦେଇଛନ୍ତି ଦୀପାବଳିକୁ ଦୁର୍ଘଟଣାମୁକ୍ତ ଭାବେ ପାଳନ କରିବାପାଇଁ ଦିଲ୍ଲୀ ପୁଲିସ୍ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ସମସ୍ତ ଦମକଳ କେନ୍ଦ୍ରକୁ ସତର୍କ ରଖାଯିବା ସହ ଡାକ୍ତରଖାନାଗୁଡ଼ିକରେ ନିଆଁରେ ଆଘାତ ବ୍ୟକ୍ତିଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଚି ସୁପ୍ରିମକୋର୍ଟ ସହରରେ ପାରମ୍ପରିକ ବାଣ ବିକ୍ରି ଉପରେ ନିଷେଧାଦେଶ ଜାରି କରିବା ସହ କେବଳ ସବୁଜ ବାଣ ବିକ୍ରିପାଇଁ ଅନୁମତି ଦେଇଛନ୍ତି

ଏସ୍ଏଲ୍ ଦିୱାଲି ଶ୍ରୀଲଙ୍କାରେ ଥିବା ହିନ୍ଦୁ ତାମିଲ୍ ଓ ପ୍ରବାସୀ ଭାରତୀୟମାନେ ପାରମ୍ପରିକ ହର୍ଷୋଲ୍ଲାସ ମଧ୍ୟରେ ଦୀପାବଳି ପର୍ବ ପାଳନ କରୁଛନ୍ତି ଲୋକମାନେ ବିଭିନ୍ନ ମନ୍ଦିରରେ ପୂଜାର୍ଚ୍ଚନା କରିବା ସହିତ ବନ୍ଧୁ ଓ ସମ୍ପର୍କୀୟମାନଙ୍କୁ ଦୀପାବଳିର ଶୁଭେଚ୍ଛା ଜ୍ଞାପନ କରୁଛନ୍ତି ରାଷ୍ଟ୍ରପତି ମୈତ୍ରୀପାଲା ଶିରିସେନା ଏହି ଅବସରରେ ତାଙ୍କ ବାର୍ତ୍ତାରେ କହିଛନ୍ତି ଏଭଳି ସାଂସ୍କୃତିକ ଉତ୍ସବ ସମାଜ ମଧ୍ୟରେ ପାରସ୍କରିକ ବୁଝାମଣା ଓ ସୌହାର୍ଦ୍ଦ୍ୟର ବାତାବରଣ ସୃଷ୍ଟି କରିଥାଏ

ଶପଥ ଗ୍ରହଣ ଉହବରେ ଉପମୁଖ୍ୟମନ୍ତ୍ରୀ ଦୁଷ୍ୟନ୍ତ ଚୌତାଲା କହିଛନ୍ତି ସେ ଚୌଧୁରୀ ଦେବୀଲାଲ୍ଙ୍କ ବିଚାରଧାରାକୁ ଆଗକୁ ନେବା ସହିତ ଶ୍ରମିକ ଓ କୃଷକମାନଙ୍କ ହିତପାଇଁ କାର୍ଯ୍ୟ କରିବେ ହରିୟାଶାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନୋହରଲାଲ୍ଙ୍କୁ ଅଭିନନ୍ଦନ ଜଣାଇଛନ୍ତି

ମୁମ୍ବାଇ ସାଇକ୍ଲୋନ୍ ସାମୁଦ୍ରିକ ଝଡ଼ କ୍ୟାର୍ ମହାବାତ୍ୟା ରୂପ ନେବାର ଆଶଙ୍କା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି

ଆସନ୍ତା ମଙ୍ଗଳବାର ପର୍ଯ୍ୟନ୍ତ ପୂର୍ବ କେନ୍ଦ୍ରୀୟ ଆରବ ସାଗର ଏବଂ ମଙ୍ଗଳବାରରୁ ଶୁକ୍ରବାର ପର୍ଯ୍ୟନ୍ତ ପଣ୍ଟିମ କେନ୍ଦ୍ରୀୟ ଆରବ ସାଗର ମଧ୍ୟକୁ ନ ଯିବାପାଇଁ ମହ୍ୟଜୀବୀମାନଙ୍କୁ ସତର୍କ କରିଦିଆଯାଇଛି

କେକେ ସିଜ୍ଫାୟାର୍ ଭାଓଲେସନ୍ ଜନ୍ମୁ କାଶ୍ମୀରର ରାଜୌରୀ କିଲ୍ଲାର ନିୟନ୍ତ୍ରଣ ରେଖା ନିକଟରେ ଆଜି ପାକିସ୍ତାନୀ ସେନା ଅସ୍ତ୍ରବିରତି ଉଲ୍ଲଙ୍ଘନ କରି ଆଗୁଆ ସେନାଛାଉଣୀ ଓ ଜନବସତିକୁ ଲକ୍ଷ୍ୟ କରି ଗୁଳିଗୋଳା ଓ ମୋର୍ଚାର ମାଡ଼ କରିଛି

ତେବେ ଏଥିରେ କେହି ମୃତାହତ ହୋଇଥିବା ସ୍ଟଚନା ମିଳି ନାହିଁ

ଆମେରିକାର ଗଣମାଧ୍ୟମ ବାଗ୍ଦାଦିର ମୃତ୍ୟୁକୁ ନେଇ ସ୍ଚନା ଦେବା ପରିପ୍ରେକ୍ଷୀରେ ଟର୍କି ଏହି ବିବୃତ୍ତି ଦେଇଛି ଟର୍କିର ପ୍ରତିରକ୍ଷା ମନ୍ତ୍ରଣାଳୟ ଆଜି ଏକ ଟ୍ୱିଟ୍ରେ କହିଛି ସିରିଆର ଇଦ୍ଲିବ୍ ପ୍ରଦେଶରେ ଗତକାଲି ଆମେରିକାର ଏହି ଅଭିଯାନ ପୂର୍ବରୁ ଦୁଇ ଦେଶର ସେନା କର୍ତ୍ତ୍ୱପକ୍ଷଙ୍କ ମଧ୍ୟରେ ସୂଚନା ଆଦାନ ପ୍ରଦାନ ଓ ସମନ୍ୱୟ ରକ୍ଷା କରାଯାଇଥିଲା ତେବେ ଏ ସମ୍ପର୍କିତ ସବିଶେଷ ତଥ୍ୟ ଟର୍କି ପକ୍ଷରୁ ପ୍ରଦାନ କରାଯାଇ ନାହିଁ

ସେନାର କମାଣ୍ଡର୍ ସମସ୍ତ ସ୍ତରର ସେନାମାନଙ୍କୁ ସୀମାରେ ସ୍ଥିରତା ବଜାୟ ରଖିବା ସହ ଜମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ସହ ଲଢ଼େଇର ପ୍ରଶଂସା କରିଥିଲେ